ଶ୍ରୀ ମୋଦି ଆଜି ରାତିରେ ଯାଇ ରିୟାଦ୍ରେ ପହଞ୍ଚବେ ଆସନ୍ତାକାଲି ସେ ସାଉଦି ଆରବର ଭବିଷ୍ୟତ ପ୍ରଞ୍ଜିନିବେଶ ପଦକ୍ଷେପ ଫୋରମ୍ର ତୂତୀୟ ଅଧିବେଶନରେ ଉଦ୍ବୋଧନ ଦେବେ ସାଉଦି ଆରବ ରାଜା ସଲ୍ମନ୍ ବିନ୍ ଅବଦୁଲ୍ ଅକିଜ୍ ଅଲ୍ ସାଉଦ୍ଙ୍କ ସହ ସେ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବେ ଓ ଯୁବରାଜ ମହଞ୍ଜଦ ବିନ୍ ସଲ୍ମନ୍ଙ୍କ ସହ ପ୍ରତିନିଧି ମଣ୍ଡଳସ୍ତରୀୟ କଥାବାର୍ତ୍ତା କରିବେ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ସାଉଦି ଆରବ ଯୁବରାଜ ଏକ ନୈଶ ଭୋଜିସଭାର ଆୟୋଜନ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସାଉଦି ଆରବ ଗସ୍ତ ଦୂଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୃ ମଜବୃତ୍ କରିବ ରିଆଦ୍ରେ ଭବିଷ୍ୟତ ପ୍ରଞ୍ଜିନିବେଶ ପଦକ୍ଷେପ ଫୋରମ୍ରେ ସେ ମୁଖ୍ୟ ବକ୍ତବ୍ୟ ଦେବେ

ପିଏମ୍ ରାଜୌରୀ ପ୍ରଧାନମନ୍ତ୍ରୀ ଗତକାଲି ଜନ୍ମୁ କାଶ୍ମୀରର ରାଜୈରୀ ଗସ୍ତ କରି ନିୟନ୍ତ୍ରଣ ରେଖାରେ ପହରା ଦେଉଥିବା ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ଯବାନମାନଙ୍କ ଉଦ୍ବୋଧନ ଦେଇ ଶ୍ରୀ ମୋଦି ସେମାନଙ୍କର ବୀରତ୍ୱ ଓ ସାହସିକତାର ପ୍ରଶଂସା କରିଛନ୍ତି ସେ କହିଛନ୍ତି ସରକାରଙ୍କୁ ଅସମ୍ଭବ କାର୍ଯ୍ୟ ସମ୍ଭବ କରି ଦେଖାଇବା ପାଇଁ ନିଷ୍ପଭି ନେବାରେ ଯବାନମାନଙ୍କର ଭୂମକାର ତୁଳନା ନାହିଁ ପ୍ରଧାନମନ୍ତ୍ରୀ କହିଛନ୍ତି ନୂଆଦିଲ୍ଲୀସ୍ଥିତ କାତୀୟ ଯୁଦ୍ଧ ସ୍କାରକୀକୁ ଗସ୍ତ କରୁଥିବା ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ସଶସ୍ତ ବାହିନୀର ଅବଦାନ ପ୍ରତି ଲୋକମାନଙ୍କ ମନରେ କେତେ ସମ୍ମାନ ରହିଛି ତାହା ସ୍ୱଷ୍ଟ ହୋଇଯାଉଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯବାନମାନଙ୍କ କଲ୍ୟାଣ ଦିଗରେ ପଦକ୍ଷେପ ନେବାକୁ ସରକାର ସଙ୍କଚ୍ଚବଦ୍ଧ ଫେରିବା ରାସ୍ତାରେ ଶ୍ରୀ ମୋଦି ବିମାନ ବାହିନୀ ଓ ସେନାବାହିନୀର କର୍ମଚାରୀମାନଙ୍କ ସହ ପଠାନ୍କୋଟ୍ ବିମାନ ଘାଟିଠାରେ କଥାବାର୍ତ୍ତା କରିଥିଲେ ମହା ପାୱାର୍ ଶେୟାରିଙ୍ଗ୍ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିକେପି ଶିବସେନା ମେଣ୍ଟକୁ ରାଜ୍ୟ ବିଧାନସଭାରେ ସଂଖ୍ୟାଗରିଷତା ମିଳିଥିବା ସତ୍ତ୍ୱେ ଉଭୟ ଦଳ ମଧ୍ୟରେ କ୍ଷମତା ବର୍ଷନକୁ ନେଇ ଏପର୍ଯ୍ୟନ୍ତ କୌଣସି ସମାଧାନ ବାହାରିପାରି ନାହିଁ

ବାୟୁ ମାନ ଓ ପାଣିପାଗ ପୂର୍ବାନୁମାନ ଓ ଗବେଷଣା ବିଭାଗ ଅନୁସାରେ ଆତସବାଜୀ ଫୁଟାଯିବା ଯୋଗୁଁ ବାୟୁମାନରେ ଘଟିଥିବା ଅବନତିର ପ୍ରଭାବ ଆଜି ସକାଳ୍ ସର୍ବାଧିକ ଥିଲା

ଭାରତୀୟ ପାଣିପାଗ ବିଭାଗ ବର୍ଷାର ମାତ୍ରା କମିଯିବା ବିଷୟ ପୂର୍ବାନୁମାନ କରିଛି ଏହାଯୋଗୁଁ ଲୋକମାନେ ଆଶ୍ୱସ୍ତି ଅନୁଭବ କରୁଛନ୍ତି

ସେହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବ ଓ ପବନର ବେଗ ଅଧିକ ରହିବ ଜେକେ ବୋର୍ଡ ଏକ୍ଜାମ୍ ଜନ୍ମୁ କାଶ୍ମୀରରେ କାଶ୍ମୀର ଡିଭିଜନାଲ୍ କମିଶନର୍ ବସିର୍ ଅହନ୍ମଦ ଖାଁ ଆଗାମୀ ସ୍କୁଲ୍ ବୋର୍ଡ଼ ପରୀକ୍ଷା ନିର୍ବିଘ୍ନରେ ସମ୍ପନ୍ଧ ହେବା ସଂକ୍ରାନ୍ତରେ ସମସ୍ତ ଡେପୁଟି କମିଶନର୍ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆଗାମୀ ବୋର୍ଡ଼ ପରୀକ୍ଷାଗୁଡ଼ିକ ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କରିବା ପରେ ସେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଆସନ୍ତାକାଲିଠାରୁ ସମଗ୍ର କାଶ୍ମୀର ଡିଭିଜନ୍ରେ ବୋର୍ଡ଼ ପରୀକ୍ଷା ଆରମ୍ଭ ହେବ ପରୀକ୍ଷାର ବହୁ ପୂର୍ବରୁ ନିକ ନିଜ ଥାନାଗ୍ରଡ଼ିକରେ ପରୀକ୍ଷା ସାମଗ୍ରୀ ଜମା କରିବା ବିଷୟ ନିଶ୍ଚିତ କରିବାକୃ ସ୍କୁଲ୍ ବୋର୍ଡ଼ ସମ୍ପାଦକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ପରୀକ୍ଷା ଶେଷ ହେବା ପରେ ଉତ୍ତର ପତ୍ରଗୁଡ଼ିକୁ ସମ୍ପୁକ୍ତ ଥାନାଗୁଡ଼ିକରେ ଜମା କରାଯିବ

ସର୍ବସାଧାରଣଙ୍କ ଅଂଶଗ୍ରହଣରେ ପ୍ରଶାସନରେ ସଟ୍ଟୋଟତା ଆଶିବା ଏହାର ମୃଳଲକ୍ଷ୍ୟ ସତର୍କତା ସଚେତନତା ସପ୍ତାହର ଶୀର୍ଷକ ସଚ୍ଚୋଟତା ଏକ ଜୀବନଶୈଳୀ ରହିଛି ଭିଜିଲାନ୍ସ କମିଶନ୍ କହିଛି ଏହା ସମାଜର ସବୁ ବର୍ଗ ବିଶେଷକରି ଯୁବପିଢ଼ିକୁ ଏକ ସାଧୁ ନିରପେକ୍ଷ ଓ ଦୂର୍ନୀତିମୁକ୍ତ ସମାଜ ଗଠନରେ ନୈତିକ ଆଚରଣ ଅବଲମ୍ୟନ କରିବାପାଇଁ ପ୍ରେରିତ କରିବ ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ସଙ୍ଗଠନ ଏହି ଶୀର୍ଷକ ଅନୁସାରେ କାର୍ଯ୍ୟ କରିବାକୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍ ସେମାନଙ୍କୁ ନିବେଦନ କରିଛି ଡେଭ୍ଲପ୍ମେଣ୍ଟ କେକେ ଲଦାଖ୍କୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯିବା ପରଠାରୁ ସେହି ଅଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଲାଗୁ କରିବା ପ୍ରତି ବିଭିନ୍ନ ବିଭାଗ ଲାଗିପଡ଼ିଛନ୍ତି

ସେହି ଅଞ୍ଚଳରେ ନିଯୁକ୍ତି ସୃଷ୍ଟି ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି

ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ଙ୍କ ଜନ୍ମଦିବସକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାତ୍ର କେବାରିଆ ଗସ୍ତ କରି ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରେ ସର୍ଦ୍ଦାର୍ ପଟେଲ୍ଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଏକତା ପାଇଁ ଦୌଡ଼ରେ ବହୁ ସଂଖ୍ୟାରେ ଯୋଗଦେବାପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି

ବିକ୍ରମ୍ ସମ୍ଭତ୍ ଗୁଳ୍କୁରାତୀ ପଞ୍ଜିକା ଅନୁସାରେ କାର୍ଭିକ ମାସର ପ୍ରଥମ ଦିନରେ ଗୁକୁରାତୀ ସମ୍ପ୍ରଦାୟର ଲୋକମାନଙ୍କ ସେମାନଙ୍କର ନବବର୍ଷ ପାଳନ କରିଥା'ନ୍ତି ବେସ୍ତୁ ବରଷ୍ ମଧ୍ୟ କ୍ଷମାଦେବା ଓ ଖରାପ କାର୍ଯ୍ୟକୁ ଭୁଲିଯାଇ ନୂଆ ଉତ୍ପାହର କାର୍ଯ୍ୟ ଆରମ୍ଭ କରିବାର ବାର୍ତ୍ତା ବହନ କରେ

ଏଥସହିତ ସେଠାକାର ମରିସିଓ ମାକ୍ରିଙ୍କ ଶାସନର ଅବସାନ ଘଟିଛି

ତାଙ୍କର ଏହି ବିଜୟ ସହ ପୂର୍ବତନ ରାଷ୍ଟ୍ରପତି ଖ୍ରୀଷ୍ଟିୟାନା କ୍ରିଚ୍ନର୍ ମଧ୍ୟ ରାଜନୀତିକ୍ ପ୍ରତ୍ୟାବର୍ତ୍ତନ କରିବେ

ବାଗଦାଦି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର୍ କହିଛନ୍ତି ଆଇଏସ୍ଆଇଏସ୍ ମୁଖ୍ୟ ତଥା ବିଶ୍ୱର ସବୁଠୁ ଦୁର୍ଦ୍ଦାନ୍ତ ସନ୍ତାସବାଦୀ ଅବୁ ବକ୍ର୍ ଅଲ୍ ବାଗ୍ଦାଦିର ମୃତ୍ୟୁ ସେହି ସନ୍ତାସବାଦୀ ଗୋଷ୍ଠୀକ୍ର ପରାହତ କରିବା ଦିଗରେ ଆରମ୍ଭ କରାଯାଇଥିବା ମିଶନ୍ରେ ଏକ ବଡ଼ ସଫଳତା ଆମେରିକାଦ୍ୱାରା ଉତ୍ତର ପଣ୍ଢିମ ସିରିଆ ଉପରେ ବିମାନ ଆକ୍ରମଣରେ ତା'ର ମତ୍ୟ ଘଟିଛି ଶ୍ରୀ ଏସ୍ପର୍ କହିଛନ୍ତି ବାଗଦାଦିର ପରିଶେଷରେ ଆମେରିକା ସାମରିକ ବାହିନୀ ହାତରେ ମୃତ୍ୟୁ ଘଟିଛି ସେ ଇରାକ୍ ଓ ସିରିଆରେ ଇସ୍ଲାମିକ୍ ଷ୍ଟେଟ୍ର ନେତୃତ୍ୱ ନେଉଥିଲା ଓ ସବୁଠୁ ଭୟଙ୍କର ସନ୍ତାସବାଦୀ କାର୍ଯ୍ୟକଳାପ ଚଳାଇଥିଲା ଏହି ଗ୍ରପ୍ତ କାର୍ଯ୍ୟାନୃଷ୍ଣାନ ସଂକ୍ରାନ୍ତରେ ଜ୍ଞାତ ଥିବା କିଛି ଅଳ୍ପ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ମାର୍କ ଏସ୍ପର୍ ଅନ୍ୟତମ ସେ ହ୍ବାଇଟ୍ ହାଉସ୍ସ୍ଥିତ ସିଚୁଏସନ୍ ରୁମ୍ରେ ବସି କାର୍ଯ୍ୟାନୁଷ୍ଠାନର ପ୍ରତ୍ୟକ୍ଷ ବିବରଣୀ ଦେଖୁଥିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଇସ୍ଲାମିକ୍ ଷ୍ଟେଟ୍ ମୁଖ୍ୟ ବାଗ୍ଦାଦିର ମୃତ୍ୟୁକୁ ସ୍ୱାଗତ କରି ଏହା ଏକ ଗୁରୁତ୍ୱପୂର୍ଷ ମୁହର୍ତ୍ତ ବୋଲି ବର୍ଷନା କରିଛନ୍ତି ସେ କହିଛନ୍ତି ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମ ଏବେବି ଥମି ନାହିଁ ବ୍ୟାଡ୍ମିଣ୍ଟନ୍ ଗତରାତିରେ ପ୍ୟାରିସ୍ରେ ଅନୁଷ୍ଠିତ ଫ୍ରେଞ୍ ଓପନ୍ ବ୍ୟାଡ୍ମିକ୍ଷନ୍ର ଫାଇନାଲ୍ରେ ଭାରତର ସାତ୍ତିକ୍ସାଇରାଜ୍ ରାଙ୍କିରେଡ଼ୀ ଓ ଚିରାଗ୍ ସେଟିଙ୍କ ଯୋଡ଼ି ମାର୍କସ୍ ଫର୍ଷାଲ୍ଡି ଗିଡନ୍ ଓ କେବିନ୍ ସଞ୍ଜାୟା ସୁକାମୁଲ୍କୁ ଙ୍କ ଯୋଡ଼ିଠାରୁ ପରାସ୍ତ ହୋଇଛନ୍ତି